ସେହିପରି ପାଟକୁରା କେନ୍ଦ୍ରାପଡା ଆଳିରାଜନଗର ମହାକାଳପଡା ଏବଂ କଟକ କିଲ୍ଲାର ସାଲେପୁର ଓ ମାହାଙ୍ଗା ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ କେନ୍ଦ୍ରାପଡା ଲୋକସଭା ଆସନରେ ମତଦାନ ଅନୁଷିତ ହେବ

ଯାଜପୁର ଜିଲ୍ଲାର ବିଞ୍ଚାରପୁର ବରୀ ବଡଚଣା ଧର୍ମଶାଳା ଯାଜପୁର କୋରେଇ ଓ ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ ଯାକପୁର ଲୋକସଭା ଆସନରେ ଶାନ୍ତିଶ୍ୱଶ୍ୱଳାର ସହ ମତଦାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଛି

ଅନ୍ୟପକ୍ଷରେ ଯଶୀପୁର ସାରସକଶା ବାଙ୍ଗିରିପୋଷି ଉଦଳା ବାରିପଦା ଏବଂ ମୋରଡା ବିଧାନସଭା ଆସନକୁ ନେଇ ମୟରଭଞ୍ଞ ସଂସଦୀୟ କ୍ଷେତ୍ର ଗଠିତ

ପରେ ରାହୁଲ ଗାଧି କଂଗ୍ରେସର ନ୍ୟାୟ ଯୋଜନା ବିଷୟରେ ଲୋକଙ୍କୁ କହିଛନ୍ତି

ଗରିବମାନଙ୍କ ପାଇଁ କଂଗ୍ରେସ ସର୍ଜିକାଲ୍ ଷ୍ଟାଇକ୍ କରିବ ଆଦିବାସୀମାନଙ୍କ ପାଇଁ କଂଗ୍ରେସ ସବୁସମୟରେ ରହିଛି

ଗତକାଲି ବିଳୟିତ ରାତିରେ ଫ୍ଲାଇଂ ସ୍ୱାଡ୍ ବିଭିନ୍ନ ସ୍ଚାନରେ ଚଢ଼ଉ କରିଥିଲା ଯାଞ୍ ବେଳେ ସେଥରୁ ଏହି ଟଙ୍କା ଜବତ ହୋଇଥିଲା

ଏଥିରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାର ପାଇଁ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି

ଏହି ଅବସରରେ ରାମ ରାବଣଙ୍କ ସମର ଶୋଭାଯାତ୍ରା ସହର ପରିକ୍ରମା କରିଥିଲା